ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବୁଥ୍କୁ ଆସିଥିବା ଭୋଟରମାନେ ସଂଧ୍ଧା ପର୍ଯ୍ୟନ୍ତ ନିକର ମତାଧ୍କାର ସାବ୍ୟସ୍ତ କରିଥିବାରୁ ଏହି ହାର ବୃଦ୍ଧିପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି

ଘଟଶାପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି

ସେହିପରି ଗଞ୍ଠାମ ଜିଲ୍ଗର ସୋରଡ଼ାରେ ହୋଇଥିବା ନିର୍ବାଚନୀ ହିଂସାକାଶ୍ଡରେ ସମ୍ମକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଶ୍ରୀ କୁମାର କହିଛନ୍ତି

ଆସନ୍ତା ରବିବାର ହେଉଛି ଏହି ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିବସ

ଏହିଦିନ ପ୍ରଭୁ ଯୀଶୁଙ୍କର କ୍ରଶବିଦ୍ଧ ହେବାର ପବିତ୍ର ସ୍କାରକୀ ଦିବସ

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଶେଶୀଲାଲ ରାଜ୍ୟର ଖ୍ରୀଷ୍ଟଧର୍ମାବଲମୀ ଭାଇଭଉଣୀମାନଙ୍କୁ ନିଜର ଶୁଭେଛା ଜଣାଇଛନ୍ତି

ପ୍ରଦାନ କରିଥିଲେ